ଏହିସବୁ ରାଜ୍ୟରେ ଲୋକସଭା ଓ ବିଧାନସଭା ପାଇଁ ଏକସଙେ ମତଦାନ କରାଯିବ

ବୈଠକ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ଅଛନ୍ତି ରାକନୈତିକ ଦଳ

ଏଥିରେ ବହ୍ ବରିଷ ନେତାମାନେ ଯୋଗ ଦେଇଛନ୍ତି

ସେମାନଙ୍କ ବ୍ୟତୀତ ବହୁ ବରିଷ୍ଡ ନେତା ଯଥା ନିରଞ୍ଞନ ପଟ୍ଟନାୟକ ରଂଜୀବ ବିଶ୍ୱାଳ ପ୍ରଦୀପ ମାଝୀ ନରସିଂହ ମିଶ୍ର ଉପସ୍ଥିତ ଅଛନ୍ତି

ନିର୍ବାଚନ ପାଇଁ ଆମେ ସଂପୂଶ୍ଣ ରୂପରେ ପ୍ରସ୍ତୁତ ଅଛୁ ଅନେକ ପ୍ରଶାସକ ବିଜେଡ଼ିରେ ସାମିଲ ହେଉଛନ୍ତି

ସୂଚନା ଅନୁଯାୟୀ ଆକିଠାରୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ ବନ୍ଦ ରହିବ

ଏହାର ପ୍ରଭାବରେ ରାକ୍ୟରେ ଗରମ ଅନୁଭୂତ ହେଉଛି